ରାଷ୍ଟୀୟ ଏକତା ଦିବସ ପାଳନ ଅବସରରେ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଛି

ବାରିପଦାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକତା ଦୌଡ଼ ଆୟୋଜିତ ହୋଇଥିଲା

ସେଠାରେ ମୁଖ୍ୟମନ୍ତୀଙ୍କ କୁଶପୁଉଳିକା ଦାହ କରିଥିଲେ

ଦୂର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସ୍ାଳୟରେ ଭର୍ତି ହୋଇଛନ୍ତି

ବିମାନ ବନ୍ଦର ଉଦ୍ଘାଟନ ପରେ ଏଠାରୁ ବିମାନ ଉଡ଼ାଶ ବନ୍ଦ ରହିବା ନେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହିତ ଏଥିନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖୁଛନ୍ତି